ବିହାର ଇଲେକ୍ସନ୍ ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ କଡ଼ା ସୁରକ୍ଷା ମଧ୍ୟରେ ମତଦାନ କାରି ରହିଛି

ମୁଖ୍ୟ ନିର୍ବାଚନ ଅଧିକାରୀ ଏଚ୍ଆର୍ ଶ୍ରୀନିବାସ୍ କହିଛନ୍ତି ଅବାଧ ଏବଂ ମୁକ୍ତ ମତଦାନ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଞ୍ଜୟ କୁମାର ସିଂହ କହିଛନ୍ତି ନକ୍କଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ସୁରକ୍ଷା ବଳ ମୁତ୍ୟନ କରାଯାଇଛି ମତଦାନ ସମୟରେ କୋଭିଡ୍ ନାଇଷ୍ଟିନ୍ ନିର୍ଦ୍ଦେଶାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଜାରି କରିଥିବାବେଳେ ଭୋଟ୍ ଦେବାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ପ୍ରତ୍ୟେକ ବୁଥ୍ରେ ସାନିଟାଇଜର୍ ରଖାଯାଇଛି ଏବଂ ବୁଥ୍ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଭୋଟର୍ମାନଙ୍କ ଥର୍ମାଲ୍ ସ୍କାନିଂ କରାଯାଉଛି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଥର ବୁଥ୍ଗୁଡ଼ିକରେ ଭୋଟର୍ ସଂଖ୍ୟାକୁ ଦେଢ଼ ହଜାରରୁ ଏକ ହଜାରକୁ ହ୍ରାସ କରାଯାଇଛି

ଆଜି ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ରଘୋପୁର ବିଧାନସଭା ଆସନରେ ପୁନଃ ନିର୍ବାଚନ ପାଇଁ ଦାବି କରିଛନ୍ତି

ବିଜେପି ପ୍ରାର୍ଥୀମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ହର୍ଦୀପ୍ ସିଂହ ପୁରୀ ଅରୁଣ ସିଂହ ହରିଦ୍ୱାର ଦୁବେ ବ୍ରିକ୍ଲାଲ ନିରଜ ଶେଖର ଗୀତା ଶାକ୍ୟା ସୀମା ଦ୍ୱିବେଦୀ ଏବଂ ବିଏଲ୍ ବର୍ମା ରହିଥିବାବେଳେ ସମାଜବାଦୀ ପାର୍ଟିର ପ୍ରଫେସର ରାମଗୋପାଳ ଯାଦବ ଏବଂ ବହୁଜନ ସମାଜପାର୍ଟିର ରାମଜୀ ଗୌତମ୍ ନିଦ୍ୱର୍ଦ୍ଧରେ ନିର୍ବାଚିତ ହୋଇଛନ୍ତି

କରୋନା ସଂକ୍ରମଣ ରୋକିବା ଦିଗରେ ସମୟାନୁବନ୍ଧ ପଦକ୍ଷେପ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ଏବଂ ମୃତ୍ୟୁ ହାର ହ୍ରାସ ପାଉଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି

ସେହି ରାଜ୍ୟଗୁଡ଼ିକ ହେଉଛି ଗୁଜୁରାଟ୍ ମଧ୍ୟପ୍ରଦେଶ ଉତ୍ତର ପ୍ରଦେଶ ଝାଡ଼ଖଣ୍ଡ କର୍ଣ୍ଣାଟକ ଓଡ଼ିଶା ହରିୟାଣା ଛତିଶଗଡ଼ ତେଲଙ୍ଗାନା ଏବଂ ନାଗାଲ୍ୟାଣ୍ଡ୍ ଓଡ଼ିଶାର ବାଲେଶ୍ୱର ସଦର ଏବଂ ତିର୍ଭୋଲ ବିଧାନସଭା ଆସନ ପାଇଁ ଶାନ୍ତିଶୃଙ୍ଖଳାର ସହ କୋଭିଡ୍ ନିର୍ଦ୍ଦେଶାବଳୀ ଅନୁଯାୟୀ ମତଦାନ କାରି ରହିଛି

ଚଳିତ ଉପନିର୍ବାଚନରେ କୋଭିଡ୍ ସୁରକ୍ଷା ନିମନ୍ତେ ମତଦାନ କେନ୍ଦ୍ର ସଂଖ୍ୟା ଦୁଇଗୁଣ କରାଯାଇଥିବାବେଳେ ଥର୍ମାଲ୍ ସ୍କ୍ରିନିଂ ସମୟରେ ଅଧିକ ତାପମାତ୍ରା ରହୁଥିବା ଭୋଟର୍ମାନଙ୍କୁ ଶେଷ ସମୟରେ ମତଦାନ କରିବାକୁ ନିଷ୍ପଭି ଗ୍ରହଣ କରାଯାଇଛି

ରିପବ୍ଲିକାନ୍ ପାର୍ଟି ପକ୍ଷରୁ ପୁନର୍ବାର ଡୋନାଲୁ ଟ୍ରମ୍ପ୍ ଏବଂ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ଜୋ ବାଇଡେନ୍ ରାଷ୍ଟ୍ରପତି ପଦ ପାଇଁ ପାର୍ଥୀ ହୋଇଛନ୍ତି କରୋନା ପାଇଁ ଚଳିତ ବର୍ଷ ନିର୍ଦ୍ଧାରିତ ଦିବସଠାରୁ ଆଗୁଆ ମତଦାନ କରାଯାଉଛି ଭିଡ଼ ନିୟନ୍ତ୍ରଣ କରିବା ଲାଗି ଏପରି ପଦକ୍ଷେପ ନିଆଯାଇଛି

ଏମାନେ ଇମେଲ୍ ବା ପୋଷ୍ଟର ବାଲାଟ୍ ମାଧ୍ୟମରେ ମତଦାନ କରିଛନ୍ତି

ପିଏମ୍ ଭିଏନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଏନାଠାରେ ସନ୍ତାସବାଦୀ ଆକ୍ରମଣ ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଟ୍ୱିଟ୍ ଯୋଗେ ଶ୍ରୀ ମୋଦି କହିଛନ୍ତି ଏହି ଦୁଃଖଦ ସମୟରେ ଭାରତ ଅଷ୍ଟ୍ରେଲିଆ ସହିତ ଦୂଢ଼ ଭାବେ ରହିଛି ଏହି ସନ୍ତାସବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତି ଏବଂ ତାଙ୍କ ପରିବାରବର୍ଗଙ୍କ ପ୍ରତି ଶ୍ରୀ ମୋଦି ସମବେଦନା ଜ୍ଞାପନ କରିଛନ୍ତି

କ୍ରିଷ୍ଣନ୍ଙ୍କ ବିୟୋଗ ସଙ୍ଗୀତ ଜଗତ ପାଇଁ ଅପ୍ରରଣୀୟ କ୍ଷତି ବୋଲି ଶ୍ରୀ ନାଇଡ଼ୁ ଟ୍ଟିଟ୍ ଜରିଆରେ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ କ୍ରିଷ୍ଣନ୍ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଟ୍ୱିଟ୍ ଯୋଗେ ଶ୍ରୀ ମୋଦି କହିଛନ୍ତି ତାଙ୍କର ପରଲୋକ ସଙ୍ଗୀତ କ୍ରଗତ ପାଇଁ ଏକ ବିରାଟ ଶୃନ୍ୟସ୍ଥାନ ସ୍ହୁଷ୍ଟି କରିଛି

ସେ ତାଙ୍କର ଅନନ୍ୟ ସଙ୍ଗୀତ କଳାପାଇଁ ବହୁ ପିଢ଼ି ଧରି ଲୋକମାନଙ୍କ ମାନସପଟରେ ସ୍କରଣୀୟ ହୋଇ ରହିବେ ଆଇପିଏଲ୍ ଚଳିତ ଆଇପିଏଲ୍ ଶୃଙ୍ଖଳର ଅନ୍ତିମ ଲିଗ୍ ମ୍ୟାଚ୍ ଆଜି ମୁମ୍ୟାଇ ଇଣ୍ଡିଆନ୍ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଅନୁଷ୍ଠିତ ହେବ